ଏଥିରେ ବିଶ୍ୱ ଶାନ୍ତି ସୁରକ୍ଷା ସୁପ୍ଶାସନ ଏବଂ ବାଶିଜ୍ୟ ସମ୍ପର୍କୀତ ସମସ୍ୟାଗୁଡିକ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି

ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ନବର୍ଗଠାରେ ଦଶମ ବ୍ରିକ୍କ ସମ୍ମିଳନୀରେ ଯୋଗଦେବେ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଆଫ୍ରିକାରେ ବ୍ରିକ୍ସ ଚତୁର୍ଥ ଶିଳ୍ପ ବିପ୍ଳବ କ୍ଷେତ୍ରରେ ବିକାଶ ଏବଂ ଭାଗିଦାରୀତା ଶ୍ରୀ ମୋଦିଙ୍କ ବ୍ୟତୀତ ବ୍ରିକ୍କର ସଭ୍ୟ ରାଷ୍ଟ୍ର ବ୍ରାଜିଲ ରୁଷ ଚୀନ ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ର ମୁଖ୍ୟମାନେ ଏଥିରେ ଯୋଗଦେବେ ସମ୍ମିଳନୀରେ ବିଶ୍ୱ ଶାନ୍ତି ସୁରକ୍ଷା ସୁପ୍ରଶାସନ ଏବଂ ବାଣିଜ୍ୟ ସମ୍ପର୍କୀତ ସମସ୍ୟାଗୁଡିକ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି ତିନିଦିନିଆ ବ୍ରିକ୍ ବାଣିଜ୍ୟ ଫୋରମ୍ ଗତକାଲିଠାରୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମଫୋସା ଏଥିରେ ଉଦ୍ବୋଧନ ଦେଇ କହିଛନ୍ତିଚଳିତବର୍ଷ ବ୍ରିକ୍ନ ଦେଶଗୁଡିକ ମଧ୍ୟରେ ଉତ୍ତମ ବୁଝାମଣା ବର୍ଷ ହୋଇଛି ଏହି ସମୟ ମଧ୍ୟରେ ବ୍ରିକ୍ନ ଅନ୍ୟଗୁଡିଏ ସଫଳତା ହାସଲ କରିବା ସହିତ ବିଭିନ୍ନ ପ୍ରକଳ୍ପରେ ରହିଥିବା ସମସ୍ୟାଗୁଡିକ ଦୂର କରିବା ପାଇଁ ନୂଆ ବିକାଶ ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏହି ସମ୍ମିଳନୀରେ ଯୋଗଦେବା ବ୍ୟତୀତ ଶ୍ରୀ ମୋଦୀ ଅନ୍ୟ ଚାରୋଟି ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି ପ୍ରଥମ ଥର ପାଇଁ ବ୍ରିକ୍ସର ନେତାମାନେ ଏହାର ପୂର୍ବ ସଫଳତା ଉପରେ ଆଲୋଚନା କରିବେ ଏବଂ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବେ ଶ୍ରୀ ମୋଦୀ ତାଙ୍କର ତିନିଦିନିଆ ଆଫ୍ରିକା ଗସ୍ତର ଶେଷ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚୁଛନ୍ତି

ପ୍ରଭୁ ରିଟେଲ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ସରକାର ଦେଶରେ ବାଣିଜ୍ୟ କ୍ଷେତ୍ରରେ ଏକ ସମତୁଲନୀତି ପ୍ରଣୟନ ସକାଶେ ଚିନ୍ତା କରୁଛନ୍ତି ଗତକାଲି ନୂଆଦିଲ୍ଲୀରେ ଏକ ଜାତୀୟ ବାଶିଜ୍ୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ପ୍ରଭୁ କହିଛନ୍ତି ସେ ଏ ସମ୍ପର୍କରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟକୁ ପତ୍ର ଲେଖିଛନ୍ତି ସେ କହିଛନ୍ତି କ୍ଷୁଦ୍ର ପାଇକାରୀ ବ୍ୟବସାୟୀମାନଙ୍କ ସ୍ୱାର୍ଥରକ୍ଷା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି

ଏହି ଯୁଦ୍ଧ ଦୁଇମାସରୁ ଅଧିକ ସମୟ ଚାଲିଥିଲା ଜାମ୍ପୁ କାଶ୍ମୀରର କାଗଗିଲ ସ୍ଥିତ ଦ୍ରାସ ଯୁଦ୍ଧ ସ୍ମାରକଠାରେ ଗତ ମଙ୍ଗଳବାରଠାରୁ ତିନି ଦିନ ଧରି ଉହବ ପାଳନ ହେଉଛି

ପାକ୍ ଇଲେକ୍ସନ ପାକିସ୍ତାନରେ ଅନୁଷ୍ଠିତ ଏକାଦଶ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି

ପାକିସ୍ତାନ ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ଦ୍ଦାର ରାଜା ଖାନ୍ ଆଜି ସକାଳେ ଗଶମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ନିର୍ବାଚନରେ କୌଣସି ଅନିୟମିତତା ହୋଇନାହିଁ ତେବେ ନୂତନ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରିବା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାରେ ତ୍ରୁଟି ଥିବା ଯୋଗୁଁ ବିଳମ୍ବ ହେଉଛି

ଯାହାଫଳରେ ଭାରତୀୟ କ୍ରୀଡାବିତ୍ମାନେ ଅଲିମ୍ପିକ ଭଳି ପ୍ରତିଯୋଗିତାରେ ନିଜର ଶ୍ରେଷତା ପ୍ରତିପାଦନ କରିପାରିବେ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଖେଲୋ ଭାରତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଯେ କେବଳ ଶାରୀରିକ ବିକାଶ ପାଇଁ କ୍ରୀଡାର ଆବଶ୍ୟକତା ଅଛି ତାହା ନୁହେଁ ବର୍ଚ୍ଚ ଜାତୀୟ ସଂହତି ବଜାୟ ରଖିବା କ୍ଷେତ୍ରରେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

କ୍ରୀଡାବିତ୍ମାନଙ୍କୁ ସେମାନଙ୍କର କ୍ରୀଡାର ଶ୍ରେଷତ୍ୱ ପ୍ରତିପାଦନ ଏବଂ ମାନ୍ୟତା ପ୍ରଦାନ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ସ୍କଚନା ଦେଇଛନ୍ତି

ବ୍ରିଟେନସ୍ଥିତ ଏକ ମାନବାଧିକାର ସଂଗଠନ କହିଛି ସିରିଆର ଦକ୍ଷିଣାଞ୍ଚଳରେ ବିଶେଷକରି ସରକାରୀ ଅଞ୍ଚଳରେ ଆଇଏସ ଆତଙ୍କୀଦଳ ଏହି ଆକ୍ରମଣ କରିଛନ୍ତି ସ୍ୟୋଦା ସହରରେ ତିନିଜଣ ଆତଙ୍କବାଦୀ ଆତ୍ମଘାତୀ ବୋମା ବିସ୍କୋରଣ କରିଥିବାବେଳେ ଉତ୍ତର ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରାଯାଇଛି ପରେ ଚତୁର୍ଥ ଆତ୍ମଘାତୀ ବୋମା ବିସ୍ଫୋରଣ ମଧ୍ୟ ଘଟିଛି

ସିରିଆରେ ଅବସ୍ଥାପିତ ମିଳିତ ଜାତିସଂଘର ମାନବାଧିକାର ସଂଯୋଜକ ଅଲ୍ଲି ଅଲ୍ ଜଟାରୀ ଏହି ବିସ୍ଫୋରଣକୁ ନିନ୍ଦା କରିବା ସହିତ ସାଧାରଣ ନାଗରିକଙ୍କ ସ୍ତରକ୍ଷା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି ରୂଷ ବୈଦେଶିକ ମନ୍ତ୍ରଣାଳୟ କହିଛି ଏଭଳି ଆକ୍ରମଣର ଉଚିତ ଜବାବ ଦେବା ପାଇଁ ଆର୍ନ୍ତଜାତିକ ଏକତା ଆବଶ୍ୟକ

ଫଳରେ ସେଠାରେ ଅଧିକ ଜଳ ଏବଂ ଜୀବନ ଧାରଣାର ସମ୍ଭାବନା ବୃଦ୍ଧି ପାଇଛି

ମଙ୍ଗଳଗ୍ରହରେ ଏପର୍ଯ୍ୟନ୍ତ ମିଳିଥିବା ଜଳର ସନ୍ଧାନ ମିଳିଥିବା ମଧ୍ୟରେ ଏହି ହ୍ରଦ ହେଉଛି ସର୍ବବୃହତ ଜଳ ଉତ୍ସ

ମହିଳା ହକି ଆକି ଲଣ୍ଡନଠାରେ ମହିଳା ବିଶ୍ୱକପ୍ ହକି ଦ୍ୱିତୀୟ ଗ୍ରୁପ ମ୍ୟାଚରେ ଭାରତ ଓ ଆୟାରଲାଣ୍ଡ ମଧ୍ୟରେ ମୁକାବିଲା ହେବ